ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ନିୟୁ ଅଟେଲି ନିୟୁ କିଶନଗଡ଼ ଠାରୁ ଏହି ଟେନ୍କୁ ଶୁଭାରୟ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ଫ୍ରେଟ୍ କରିଡର୍ ଭାରତ ପାଇଁ ସୁଯୋଗର ଦ୍ୱାର ଖୋଲିଦେବ ଗତ ପାଞ୍ଚରୁ ଛଅ ବର୍ଷର ଅକ୍ଲାନ୍ତ ଉଦ୍ୟମ ପରେ ଏହି କରିଡର୍ ସ୍ଥାପନ ହୋଇଛି

ଶ୍ରୀ ମୋଦୀ କହିଛନ୍ତି ଏହାଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦିତ ସାମଗ୍ରୀ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ଶସ୍ତାରେ ପହଞ୍ଚାଯାଇ ପାରିବ ଏହା ମଧ୍ୟ ସେହି ଅଞ୍ଚଳରେ ପୁଞ୍ଜିନିବେଶକୁ ଆକୁଷ୍ଟ କରିବ

ସେଗୁଡ଼ିକୁ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ରରେ ରୂପାନ୍ତରିତ କରାଯାଇ ପାରିବ ଏହା ଗ୍ରାମ୍ୟ ଓ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ସହାୟତା କରିବ ଓ ଅର୍ଥନୈତିକ ବିକାଶ ପାଇଁ ବାଟ ଖୋଲିଦେବ ପ୍ରଧାନମନ୍ତ୍ରୀ କହିଛନ୍ତି ଏଇ କିଛିଦିନ ପୂର୍ବେ ଦୁଇଟି କୋବିଡ୍ ପ୍ରତିଷେଧକକୁ ମଞ୍ଜୁରି ପ୍ରଦାନ କରାଯାଇଛି ସେହି ଦୁଇଟି ପ୍ରତିଷେଧକ ଭାରତରେ ପ୍ରସ୍ତୁତ କରାଯାଇଛି ସେହି ଦୁଇ ପ୍ରତିଷେଧକ ଦେଶର ଲୋକମାନଙ୍କୁ ଦିଆଯିବ ସେ କହିଛନ୍ତି ଏହିସବୁ କାର୍ଯ୍ୟରୁ ଦେଶ ଦ୍ରତ ବେଗରେ ଆତ୍ମନିର୍ଭର ଭାରତ ଆଡ଼କୁ ଅଗ୍ରସର ହେଉଥିବାର ସଙ୍କେତ ମିଳୁଛି

ଏହି କରିଡର୍ କାର୍ଯ୍ୟକାରୀ ହେବା ସହିତ ରାକସ୍ଥାନ ଓ ହରିୟାଣାର ରେୱାଡ଼ି ମନେସର୍ ନର୍ନଉଲ୍ ଫୁଲେରା ଓ କିଶନ୍ଗଡ଼ ଅଞ୍ଚଳର ବହୁ ଶିଳ୍ପ ସଂସ୍ଥା ଉପକୃତ ହେବ

ଏହି ସେକ୍ନନ୍ କାଣ୍ଡଲା ପିପ୍ବବ୍ ମୁନ୍ଧ୍ରା ଓ ଦହେକ୍ ଭଳି ବନ୍ଦରଗ୍ରଡ଼ିକୁ ଉତ୍ତମ ଯୋଗାଯୋଗ ସ୍ତବିଧା ଯୋଗାଇବ

ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟର୍ ଓ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ ସେଠାରେ ଉପସ୍ଥିତ ଥିଲେ

ଏହା ଦିଲ୍ଲୀ ଅହନ୍ମଦାବାଦ ରେଳ ଲାଇନ୍ରେ ମାଲ୍ ପରିବହନ ବୋଝ ହ୍ରାସ କରିବା ସହ ଭବିଷ୍ୟତରେ ସେହି ଲାଇନ୍ରେ ଅଧିକ ଯାତ୍ରୀବାହି ଟ୍ରେନ୍ ଚଳାଚଳ ପାଇଁ ବାଟ ଖୋଲିଦେବ ରାଜସ୍ଥାନର ଜୟପୁର ଆଜମେର୍ ଶିକର୍ ନଗଉର୍ ଓ ଅଲ୍ୱାର୍ ଭଳି ଜିଲ୍ଲାଗୁଡ଼ିକର ବିକାଶରେ ଏହା ବହୁମାତ୍ରାରେ ସାହାଯ୍ୟ କରିବ ସେହି ଜିଲ୍ଲାଗୁଡ଼ିକରେ ନୂଆ ଶିଳ୍ପାଞ୍ଚଳର ବିକାଶ ହେବା ଯୋଗୁଁ ସ୍ଥାନୀୟ ଶିଳ୍ପ ସଂସ୍ଥାଗୁଡ଼ିକ ବିକାଶପଥରେ ଅଗ୍ରସର ହେବେ ଓ ଲୋକମାନଙ୍କୁ ନିଯୁକ୍ତି ମିଳିବ ତାଛଡ଼ା ଏହା ବୟନ ଶିଳ୍ପ ପଥର ସିମେଣ୍ଟ ହସ୍ତଶିଳ୍ପ ଓ ହସ୍ତତ୍ତ ଭଳି ଉଦ୍ୟୋଗ କ୍ଷେତ୍ରର ବିକାଶ କରିବା ସହିତ ସମ୍ପୃକ୍ତ ଅଞ୍ଚଳର ଗ୍ରାମାଞ୍ଚଳ ବିକାଶକୁ ଏକ ନ୍ତ୍ରା ଦିଗ୍ଦର୍ଶନ ଦେବ

ଏହି ପରାମର୍ଶ ସ୍ଟଚୀରେ ବନ୍ୟଜନ୍ତୁମାନଙ୍କ ସହ ଲୋକମାନଙ୍କର ମୁହାଁମୁହିଁ ହେବା ଘଟଣାର ସମାଧାନ ସମ୍ବନ୍ଧୟୀ ବିଭିନ୍ନ ପରାମର୍ଶ ଜାରି କରାଯାଇଛି ଏହି ସୂଚୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜାରି କରାଯାଇଛି ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଧ୍ୟରେ ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି

ବନ୍ୟଜନ୍ତୁମାନଙ୍କ ସହ ଲୋକମାନଙ୍କର ମୁକାବିଲା ଯୋଗୁଁ ଫସଲର ଯେଉଁ କ୍ଷତି ଘଟୁଛି ତାହାର ଭରଣା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଉପଯୋଗ ଲାଗି ଏଥିରେ ପରାମର୍ଶ ଦିଆଯାଇଛି ଏହାବ୍ୟତୀତ ଜଙ୍ଗଲ ଅଞ୍ଚଳରେ ପଶୁଖାଦ୍ୟ ଓ ଜଳ ସମ୍ପଦ ଉହଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ଏଥିରେ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ବନ୍ୟଜନ୍ତୁ ଓ ଲୋକମାନଙ୍କ ମଧ୍ୟରେ ମୁହାଁମୁହିଁ ହେବାକୁ ରୋକାଯାଇପାରିବ

ରାଜ୍ୟ ଓ ସ୍ଥାନୀୟ ଅଞ୍ଚଳ ସ୍ତରରେ ବିଭାଗୀୟ କମିଟି ଗଠନ ଆଗୁଆ ସତର୍କ ସୂଚନା କ୍କାରି ବ୍ୟବସ୍ଥା ବନ୍ୟଜନ୍ତୁମାନଙ୍କୁ ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ରୋକିବାପାଇଁ ବାଡ଼ ଦେବା ଡେଡିକେଟେଡ୍ ସର୍କଲ୍ ସ୍ତରୀୟ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ ଓ ନିଃଶୁଳ୍କ ହଟ୍ଲାଇନ୍ ଟେଲିଫୋନ୍ ସୁବିଧା ଆଦି ବିଷୟ ଏଥିରେ ସ୍ଥାନ ପାଇଛି

ସେହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ସ୍ୱଚ୍ଚରୁ ମଧ୍ୟମ ଥିବାର ରିପୋର୍ଟ ମିଳିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକଢାଞ୍ଚାର ବିକାଶ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରଣୀତ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ କୋବିଡ୍ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ମୋଟ୍ ଆରୋଗ୍ୟ ହାର କ୍ରମାନୃୟରେ ବୃଦ୍ଧି ପାଇଚାଲିଛି

ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶରେ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି

ଦଙ୍ଗା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ପୋଷାକ ସହ ପୁଲିସ୍ ଅଫିସର୍ମାନେ କ୍ୟାପିଟଲ ବିଲ୍ଫି ଚତୁପାର୍ଶ୍ୱରେ ପହରା ଦେଉଛନ୍ତି ସେଠାରେ ଦୁଇଟି ପାଇପ୍ ବୋମାକୁ ଉଦ୍ଧାର କରାଯାଇଛି ଗୋଟିଏ ବୋମା ଡେମୋକ୍ରାଟିକ୍ ନ୍ୟାସନାଲ୍ କମିଟି କାର୍ଯ୍ୟାଳୟ ମଧ୍ୟରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଟିକୁ ରିପବ୍ଲିକାନ୍ ନ୍ୟାସନାଲ୍ କମିଟି ମୁଖ୍ୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଥିଲା ପୂର୍ବରୁ ଗତ ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ସମର୍ଥକମାନେ କ୍ୟାପିଟଲ ବିଲ୍ଡିଙ୍ଗ୍ ମଧ୍ୟକୁ ଜୋରଜବରଦସ୍ତ ପ୍ରବେଶ କରିବାରୁ ୱାଶିଂଟନ୍ ଡିସି ରେ ସାନ୍ଧ୍ୟ ଆଇନ୍ ଲାଗ୍ର କରାଯାଇଥିଲା

ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ଖେଳାଯାଇ ପାରିନାହିଁ

ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଖେଳୁଥିବା ପୁକୋସ୍କି ଅର୍ଦ୍ଧଶତକ ହାସଲ କରିଛନ୍ତି ଅର୍ଦ୍ଧଶତକ ହାସଲ କରିବାରେ ସେ ସର୍ବକନିଷ୍ଠ ଅଷ୍ଟ୍ରେଲିୟ କ୍ରିକେଟ୍ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି ଭାରତ ପାଇଁ ମହମ୍ମଦ ଶିରାଜ୍ ଓ ପ୍ରଥମ କରି ଟେଷ୍ଟ ମ୍ୟାଚ୍ ଖେଳୁଥିବା ନବଦୀପ୍ ସାଇନି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି

ନବଦୀପ ସାଇନି ଉମେଶ ଯାଦବଙ୍କ ସ୍ଥାନରେ ଖେଳୁଛନ୍ତି ଉମେଶ ଯାଦବ ଆଘାତ ପାଇବାରୁ ସମଗ୍ର ଟେଷ୍ଟ ସିରିଜ୍ରୁ ତାଙ୍କୁ ବାଦ୍ ଦିଆଯାଇଛି